ତେବେ ଦୂଇଚକିଆ ଯାନର ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବ୍ୟବହାର ବାଧତାମ୍ଳକ କରାଯାଇଛି

ତେବେ ସମ୍ପତି କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ ଚନା ପ୍ରଦାନ କରାଯାଇଛି

ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ସେ କହିଛନ୍ତି ଏସ୍ସିବି ମେଡିକାଲ କଲେଜ ଅନେକ ପ୍ରତିଭାର ଏନ୍ତୁଡିଶାଳ